ଦେଶରେ ସମସ୍ତ ଜିଲ୍ଲାରେ ତିନୋଟି ଜୋନରେ ବର୍ଗୀକରଣ କରାଯାଇଛି

ବାହାର ରାଜ୍ୟରୁ ଏମାନେ ଫେରିଲେ ରାଜ୍ୟରେ ଆକ୍ରାନ୍ଡଙ୍ଙ ସଂଖ୍ୟା ବୁଦ୍ଧି ପାଇପାରେ ଏହି ଆଶଙ୍କାକୁ ଦୃଷ୍ଷିରେ ରଖି ରାଜ୍ୟର ବିଭିନୁ ସ୍ଚାନରେ ବିଦେଶ ଫେରନ୍ତାଙ୍କ ପାଇଁ କ୍ୱାରେକ୍କାଇନ କେନ୍ଦ୍ର ତଥା ଅସ୍ଚାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥା କରାଯାଇଛି

ଆଜି ପୂର୍ବାହୁରେ ମନ୍ତୀ ପ୍ରତାପ ଜେନା କଟକ ଜିଲାପାଳଙ୍କ ସମ୍ମିଳନୀ କକରେ ଅନୁଷ୍ବିତ ବୈଠକରେ କିଲ୍ଲାରେ କରୋନା ମୁକାବିଲା ନେଇ ସମୀକ୍ଷା କରିଛନ୍ତି

ଓ ଅନ୍ୟାନ୍ୟ ସେବ

ଦୁଇଦିନ ମଧ୍ଧରେ ଏହି କାର୍ଯ୍ୟ ଶେଷ ହେବ